ତେବେ ବର୍ଉମାନ ସମୟରେ ଅଧିକରୁ ଅଧିକ ସଂଖ୍ୟାରେ ନମୁନା ପରୀକ୍ଷା କରାଗଲେ ରାକ୍ୟର କରୋନା ସଂକ୍ରମଣର ପ୍ରକୃତ ଚିତ୍ର ସାମ୍ନାକୁ ଆସିପାରିବ ବୋଲି ମନ୍ତୀ ସୂଚନା ଦେଇଛନ୍ତି

ଜିଲ୍ଲାକୁ ଫେରିଲେ ସେମାନଙ୍ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ଯଥାଶୀଘ୍ର ସମ୍ମର୍ଶ୍ୱ କରିବାକୁ କମିଶନର୍ ଗୁରୁତ୍ୱ ଦେଇଛନ୍ତି